ଅର୍ଥମନ୍ତୀ ଶଶୀଭ୍ଷଶ ବେହେରା ଏହି ବଜେଟ୍ ଉପସ୍ତାପନ କରିବେ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ସେ କହିଛନ୍ତି ଯେ ସାଧାରଣ ବଣ୍କନ ବ୍ୟବସ୍ତାରେ ଏହି ରାକ୍ୟର ପ୍ରମୁଖ ଅଂଶ ରହିଛି

ଘେରାଉ ଓଡ଼ିଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବାଧା ସାଜୁଥିବାରୁ ଏହା ବିରୋଧରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଆକି ବିଧାନସଭା ଘେରାଉ କରାଯିବ